ପ୍ରେଜ୍ ପିଏମ୍ ଏଜୁକେସନ୍ ପଲିସି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଶିକ୍ଷାନୀତି ଉପରେ ଆୟୋଜିତ ରାଜ୍ୟପାଳ ସମ୍ମିଳନୀର ଆସନ୍ତାକାଲିର ଉଦ୍ଘାଟନୀ ଅଧିବେଶନକୁ ଭିଡିଓ କନ୍ଫରେନ୍ସିଂ ଯୋଗେ ସମ୍ଘୋଧନ କରିବେ

ଭାରତକୁ ଏକ ସମାନତା ଏବଂ ଚଳଚଞ୍ଚଳ ଜ୍ଞାନଭିତ୍ତିକ ସମାଜ ଭାବେ ଗଡ଼ିତୋଳିବା ହେଉଛି ନୂଆ ଜାତୀୟ ଶିକ୍ଷାନୀତିର ଉଦ୍ଦେଶ୍ୟ ଭାରତକୁ ପ୍ରତ୍ୟକ୍ଷ ଭାବେ ଏକ ବିଶ୍ୱ ଶକ୍ତିରେ ରୂପାନ୍ତରିତ କରିବାପାଇଁ ଏଥିରେ ଭାରତକୈନ୍ଦ୍ରିକ ଶିକ୍ଷାନୀତିକୁ ଗୁରୁତ୍ୱ ଦିଆଯାଇଛି ଏହି ରାଜ୍ୟପାଳ ସମ୍ମିଳନୀରେ ସବୁ ରାଜ୍ୟର ଶିକ୍ଷାମନ୍ତ୍ରୀ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ଏବଂ ଅନ୍ୟାନ୍ୟ ବରିଷ୍ଣ ଅଧିକାରୀମାନେ ଯୋଗ ଦେବେ

ଶ୍ରୀ ସିଂହ ଏବଂ ଇରାନ୍ର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବର୍ତ୍ତମାନ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କ ନେଇ ଆଲୋଚନା ଚାଲୁଛି ଶ୍ରୀ ସିଂହ ସାଙ୍ଘାଇ ସହଯୋଗ ସଙ୍ଗଠନ ଏସ୍ସିଓର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାପାଇଁ ମସ୍କୋ ଯାତ୍ରା କରିଥିଲେ ରୁଷ୍କୁ ଏହି ତିନିଦିନିଆ ଗସ୍ତ ଶେଷ କରି ଶ୍ରୀ ସିଂହ ତେହ୍ରାନ୍ରେ ପହଞ୍ଚୁଛନ୍ତି ରୁଷ୍ ଗସ୍ତକାଳରେ ସେ ଚୀନ୍ ରୁଷ୍ ଏବଂ ମଧ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକର ପ୍ରତିରକ୍ଷା ମନ୍ତ୍ରୀମାନଙ୍କ ସହ ଦ୍ୱିପକ୍ଷୀୟ ବୈଠକରେ ଯୋଗ ଦେଇଥିଲେ ଗତ ଶୁକ୍ରବାର ଦିନ ଏସ୍ସିଓ ବୈଠକରେ ଉଦ୍ବୋଧନ ଦେଇ ରାଜନାଥ ସିଂହ ପାରସ୍ୟ ଉପସାଗର ଅଞ୍ଚଳର ପରିସ୍ଥିତିକୁ ନେଇ ଭାରତ ଗଭୀର ଭାବେ ଚିନ୍ତିତ ଥିବା ଉଲ୍ଲେଖ କରି ପାରସ୍କରିକ ସମ୍ମାନ ଆଧାରିତ ଆଲୋଚନା ମାଧ୍ୟମରେ ମତପାର୍ଥକ୍ୟ ଦୂର କରିବାପାଇଁ ସେ ସେହି ଅଞ୍ଚଳର ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ କରିଥିଲେ ସୂଚନାଯୋଗ୍ୟ ଶ୍ରୀ ସିଂହ ଗତକାଲି ତେହ୍ରାନ୍ରେ ପହଞ୍ଚବା ପରେ ସେଠାକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ବିଗତ କିଛିଦିନ ଧରି ଅଧିକ ନମୁନା ପରୀକ୍ଷଣ ସହ ଆଗୁଆ ପଦକ୍ଷେପ ସ୍ୱରୂପ ସଙ୍ଗରୋଧ ଏବଂ ହସ୍କିଟାଲ୍ରେ ଚିକିତ୍ସା ସ୍ରବିଧା ଫଳରେ ମୃତ୍ୟୁହାର ମଧ୍ୟ ଯଥେଷ୍ଟ କମ୍ ରହିଛି

ପରୀକ୍ଷା ଚିହ୍ରଟ ଏବଂ ଚିକିତ୍ସା ଆଦି ସଫଳ ପଦକ୍ଷେପ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ଏବଂ ମୃତ୍ୟ ହାର ହ୍ରାସ ପାଉଛି

ସୁଶାନ୍ତ କେସ୍ ଦିପେଶ ଆରେଷ୍ଟ ସୁଶାନ୍ତ ସିଂହ ରାଜପୁତ୍ଙ୍କ ମୃତ୍ୟୁ ମାମଲା ସହ ଯୋଗସ୍ୱତ୍ର ଥିବା ନିଶା କାରବାରର ତଦନ୍ତ କରୁଥିବା ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ସ୍ୱର୍ଗତ ଅଭିନେତାଙ୍କ ବ୍ୟକ୍ତିଗତ କର୍ମଚାରୀ ଦୀପେଶ୍ ସାଓ୍ୱନ୍ତ୍କୁ ଗିରଫ କରିଛି ସଂସ୍ଥାର ଅଧିକାରୀମାନେ କହିଛନ୍ତି ଗତ ଶନିବାରରୁ କେରା କରାଯାଉଥିବା ଦୀପେଶ୍ ସାଓ୍ୱନ୍ତକୁ ଏନ୍ଡିପିଏସ୍ ଆଇନ୍ ଅଧୀନରେ ଗିରଫ କରାଯାଇଛି ଏନ୍ସିବିର ଜଣେ ବରିଷ ଅଧିକାରୀ ପୂର୍ବରୁ କହିଥିଲେ ଏହି ମାମଲାରେ କଣେ ସାକ୍ଷୀ ହିସାବରେ ସାଓ୍ୱନ୍ତ୍ର ଭୂମିକା ରହିଛି ସେହିପରି ସଂସ୍ଥା ପକ୍ଷରୁ ଗତ ଶୁକ୍ରବାର ଦିନ ଏହି ମାମଲାର ପ୍ରମୁଖ ଅଭିଯୁକ୍ତ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରାଯାଇଛି

ଏନ୍ସିବି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ରିଆ ଚକ୍ରବର୍ତ୍ତୀଙ୍କୁ ଜେରା ଚାଲିଛି

ସ୍ବଚନାଯୋଗ୍ୟ କରୋନା କଟକଣା ଯୋଗୁଁ ବିଶ୍ୱର ବିଭିନ୍ନ ଦେଶରେ ଅଟକି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଆଣିବା ପାଇଁ କେନ୍ଦ୍ର ସରକାର ବନ୍ଦେ ଭାରତ ମିଶନ ଆରମ୍ଭ କରିଥିଲେ

ଏହି ପରୀକ୍ଷାର ପରିଚାଳନା ପାଇଁ ଆଦର୍ଶ ପରିଚାଳନା ପଦ୍ଧତି ପ୍ରସ୍ତୁତ କରାଯାଇଛି ରେଳବାଇ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି କରୋନା ମହାମାରୀ ପୂଷଭୂମିରେ ପ୍ରାର୍ଥୀମାନଙ୍କ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଗୁଡ଼ିକ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ଭଳି ବିଭିନ୍ନ ପଦକ୍ଷେପକୁ ଏହି ମାର୍ଗଦର୍ଶିକାରେ ଅନ୍ତର୍ଭୁକ୍ତ କରାଯାଇଛି

କରୋନା ମହାମାରୀ କଟକଶା ଯୋଗୁଁ ଏଥିପାଇଁ ହେବାକୁ ଥିବା ପରୀକ୍ଷାକ୍ ଘୁଆଇ ଦିଆଯାଇଥିଲା

ପୁରୀ ଦୁର୍ଗ ଏବଂ ପୁରୀ ଅହମ୍ମଦାବାଦ ଟ୍ରେନ ଭୁବନେଶ୍ୱରରୁ ଚଳାଚଳ କରିବ

ସେଗୁଡ଼ିକ ହେଲା ବିଶାଖାପାଟନା କୋର୍ବା ହାଓଡା ତିରୁଚିରାପଲ୍ଲୀ ଗୌହାଟୀ ବେଙ୍ଗାଲୁରୁ ଓ ସିକନ୍ଦରାବାଦ ଦରଭଙ୍ଗା କରୋନ ମହାମାରୀ ପାଇଁ ଦେଶରେ ଟ୍ରେନ ଚଳାଚଳ ବନ୍ଦ ରହିଥିଲା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

ଆବଶ୍ୟକ ସ୍ଥଳେ ଅଧିକ ଟ୍ରେନ୍ ଚଳାଇବା ପାଇଁ ରେଳବାଇ ଯୋଜନା କରୁଛି ବୋଲି ସେ କହିଛନ୍ତି ୟୁଏସ୍ ଓପନ୍ ନ୍ୟୁୟର୍କରେ ଚାଲିଥିବା ୟୁଏସ୍ ଓପନ୍ ଟେନିସ୍ ଟୁର୍ଣ୍ଣାମେଷ୍ଟରେ ଭାରତ କାନାଡ଼ା ଯୋଡ଼ି ରୋହନ୍ ବୋପାନ୍ନା ଓ ଡେନିସ୍ ସାପୋଭାଲୋଭ୍ ଜର୍ମାନ୍ ଯୋଡ଼ି କେଭିନ୍ କ୍ରାଓ୍ୱିଜ୍ ଓ ଆଶ୍ରେ ମାଏଙ୍କୁ ପରାସ୍ତ କରି ପୁରୁଷ ଡବଲ୍ସ୍ର କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ଚୁଛନ୍ତି ସୁମିତ୍ ନାଗାଲ୍ ଓ ଦିବିଜ୍ ଶରନ୍ ଟୁର୍ଣ୍ଣାମେଷ୍ଟ୍ରୁ ବିଦାୟ ନେବା ପରେ ବୋପାନ୍ନା ଏକମାତ୍ର ଭାରତୀୟ ଖେଳାଳି ଭାବେ ଏହି ପ୍ରତିଯୋଗିତାରେ ତିଷ୍ଠି ରହିଛନ୍ତି

ଏହି ରାଉଣ୍ଡରେ ସେ ଗ୍ରୀସ୍ର ମାରିଆ ସାକ୍କାରିଙ୍କୁ ଭେଟିବେ ଇଜ୍ ଅଫ୍ ଡୁଇଙ୍ଗ୍ ଆନ୍ଧ୍ରପ୍ରଦେଶ କ୍ରମାଗତ ତୂତୀୟ ଥରପାଇଁ 'ଇଜ୍ ଅଫ୍ ଡୁଇଙ୍ଗ୍ ବିଜିନେସ୍' ମାନ୍ୟତା ତାଲିକାର ପ୍ରଥମ ସ୍ଥାନରେ ରହିଛି